ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଏବଂ ଆଗ୍ରହ ପ୍ରତ୍ୟେକ ମଣିଷକ୍ତ ତା'ର ଲକ୍ଷ୍ୟ ପ୍ରରଣ ଦିଗରେ ସହାୟକ ହୋଇଥାଏ

ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ ମାଧ୍ୟମରେ ଦେଶବାସୀଙ୍କ ସହ ନିଜର ଭାବ ବିନିମୟ କରିଛନ୍ତି

ଏହି ବର୍ଷ ଆମ ପାଇଁ ଅନେକ ଆହ୍ୱାନ ତଥା ସଂଘର୍ଷ ଦେଇଯାଇଛି ଏଥିସହ ଆମେ ମଧ୍ୟ ଅନେକ ନୃତନ ସମ୍ଭାବନା ସୃଷ୍ଟି କରିପାରିଛୁ ସଂକଟ ସମୟରେ ଦେଶରେ ନୂତନ ଶକ୍ତି ଭାବେ ଉଭା ହୋଇଛି ଆମ୍ବନିର୍ଭରତା ଏହି ଅବସରରେ ଦିଲ୍ଲୀର ଅଭିନବ ବାନାର୍ଜୀଙ୍କ ଏକ ବାର୍ତ୍ତାକୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ବାନାର୍କୀ ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି ଦେଶବାସୀ ଭାରତୀୟ ଉତ୍ପାଦକୁ ଖୋଜିବା ଏବଂ ବ୍ୟବସାୟୀ ଏହାକୁ ବିକ୍ରି କରିବା ଆମ ଆମ୍ନିର୍ଭରଶୀଳତାର ପ୍ରତିଫଳନ ଏହି ବର୍ଷକ ଭିତରେ ଭାରତବାସୀଙ୍କ ମନରେ ଆମ୍ନିର୍ଭରତା ଦିଗରେ ଏକ ବିରାଟ ପରିବର୍ତ୍ତନ ଆଣିଛି ଆସନ୍ତାବର୍ଷରେ ଆମକୁ ନୂଆ ସଂକଳ୍ପ ଗ୍ରହଣ କରିବାର ସମୟ ଆସିଛି ଆମ ଦେଶ ମଧ୍ୟ ସଫଳତାର ନୃତନ ଶିଖରକୁ ସ୍ୱର୍ଶ କରିବ ଯାହା ବିଶ୍ୱରେ ମାନ୍ୟତା ଏବଂ ସଶକ୍ତିକରଣ ହେବାର ଇଚ୍ଛାଠାରୁ ମଧ୍ୟ ଅଧିକ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକଙ୍କଠାରୁ ମିଳିଥିବା ଚିଠି ଗୁଡ଼ିକରେ ରହିଥିବା ବାର୍ତ୍ତା ଦେଶର ଶକ୍ତି ଏବଂ ଦେଶବାସୀଙ୍କ ସାମୁହିକ ଶକ୍ତିକୁ ଦର୍ଶାଉଛି ଏବଂ ଏହା ପ୍ରଶଂସାଯୋଗ୍ୟ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା କିନ୍ତୁ ଆମେ ସମସ୍ତେ ସେହି ସଙ୍କଟରୁ ନୃତନ ଶିକ୍ଷା ଗ୍ରହଣ କରିଛେ ଶ୍ରୀ ମୋଦି କହିଛନ୍ତି ଆକି ମଧ୍ୟ ଆମ ଦେଶର ହଜାରହଜାର ବର୍ଷ ପୁରୁଣା ସଂସ୍କୃତି ସଭ୍ୟତା ଏବଂ ରୀତିନୀତିକୁ ବଞ୍ଚାଇବା ପାଇଁ ମହାନ୍ ବଳିଦାନକୁ ସ୍କରଣ କରିବାର ଦିନ ଅଟେ ସେ କହିଛନ୍ତି ଏହିଦିନ ଗୁରୁ ଗୋବିନ୍ଦ ସିଂହଙ୍କ ପୁଅ ସାହବଜାଦେ ଜୋରଓ୍ୱର ସିଂହ ଏବଂ ଫତେହ ସିଂହଙ୍କୁ କାନ୍ଥରେ ଜୀବନ୍ତ ସମାଧି ଦିଆଯାଇଥିଲା ଅତ୍ୟାଚାରୀ ଚାହୁଁଥିଲେ ଯେ ମହାନଗୁରୁ ତାଙ୍କର ପରମ୍ପରା ତ୍ୟାଗ କରନ୍ତୁ କିନ୍ତୁ ତାହା ସମ୍ଭବ ହୋଇନଥିଲା

ଯାହାକି ଆମ ସମସ୍ତଙ୍କ ପାଇଁ ଏକ ବଡ ସଫଳତା ପ୍ରଧାନମନ୍ତ୍ରୀ କହିଛନ୍ତି ଦୂଢ଼ ଇଚ୍ଛାଶକ୍ତି ଏବଂ ଆଗ୍ରହ ପ୍ରତ୍ୟେକ ମଣିଷକୁ ତା'ର ଲକ୍ଷ୍ୟ ପ୍ରରଣ ଦିଗରେ ସହାୟକ ହୋଇଥାଏ ଭାରତର ଯୁବଶକ୍ତିକୁ ଲକ୍ଷ୍ୟକଲେ ଖୁସି ଏବଂ ଆତ୍ମବିଶ୍ୱାସ ଅନ୍ତଭବ କରିହ୍ରଏ ଏବଂ ସେମାନଙ୍କ ଠାରେ ରହିଥିବା ଇଚ୍ଛାଶକ୍ତି ଏବଂ ଆତ୍ମପ୍ରତ୍ୟୟ ବାରି ହୋଇ ପଡେ ବୋଲି ସେ କହିଛନ୍ତି କରୋନା ମହାମାରୀ ଯୋଗୁଁ ଶିକ୍ଷାପ୍ରଦାନ କ୍ଷେତ୍ରରେ ଉପୁଜିଥିବା ବାଧାକୁ ଶିକ୍ଷକ ଗୋଷ୍ଠୀଙ୍କ ଉଦ୍ୟମ ଯୋଗୁଁ ଦୂର କରାଯାଇପାରିଛି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସୃଷ୍ଟ ଦୀକ୍ଷା ପୋର୍ଟାଲର ଉପଯୋଗ ପାଇଁ ପ୍ରଧାନମନ୍ତ୍ରୀ ଶିକ୍ଷକ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି ନିକଟରେ ପାଳନ କରାଯାଇଥିବା ଗୀତା ଜୟନ୍ତୀକୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜୀବନର ସବୁ କ୍ଷେତ୍ରରେ ଏହାର ଉପଲହ୍ଧତା ଆବଶ୍ୟକ ହୁଏ ଭଗବାନ କୁଷ୍ଣଙ୍କର ଏହି ବାଣୀ ଆମକୁ ଜୀବନରେ କିଛି ନୃତନ ଶିକ୍ଷା କରିବାକୁ ପ୍ରେରଣା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଡ୍ରାଇଭରଲେସ୍ ଟ୍ରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ଚାଳକ ବିହିନ ଟ୍ରେନ୍ ଚଳାଚଳକୁ ଦିଲ୍ଲୀ ମେଟ୍ରୋର ମାଗେଷ୍ଟା ଲାଇନ୍ଠାରେ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଉଦ୍ଘାଟନ କରିବେ ଗମନାଗମନ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏହି ଚାଳକ ବିହିନ ଟ୍ରେନ୍ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୋଲି ଜଣାଯାଇଛି ଏହି ଚାଳକବିହୀନ ଟ୍ରେନ୍ ଚଳାଚଳ ଦ୍ୱାରା ମାନବସ୍କୃଷ୍ଟ ଭୁଲ୍ର ପରିସମାପ୍ତି ମଧ୍ୟ ଘଟିବ ଏହି ଲାଇନ୍ରେ ପଶ୍ଚିମଜନକ ପୁରୀରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଚାଳକବିହୀନ ଟ୍ରେନ୍ଟି ଚଳାଚଳ କରିବ ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ରେ ଚାଳକ ବିହୀନ ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ୍ ସେବା ମଧ୍ୟ ଶୁଭାରମ୍ଭ କରିବେ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଅନ୍ୟଦେଶଗୁଡିକ ମଧ୍ୟରେ ଡେନ୍ମାର୍କ ଜର୍ମାନୀ ଇଟାଲୀ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହିଭଳି ନ୍ତନ ଆକାନ୍ତ ଚିହ୍ରଟ ହୋଇଥିବା ସ୍ୱଷ୍ଟ ହୋଇଛି

ଦିଲ୍ଲୀର ସିଙ୍ଘୁ ବର୍ଡ଼ର୍ଠାରେ ସାମ୍ଭାଦିକମାନଙ୍କୁ ଏ ସମ୍ପର୍କରେ ସ୍ଟଚନା ଦେଇ ସ୍ୱରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବ ଏହା କହିଛନ୍ତି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ସମସ୍ତ କୃଷକ ନେତା ଓ କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ସରକାରଙ୍କ ସହ ଆଉ ଗୋଟିଏ ପର୍ଯ୍ୟାୟ ବୈଠକରେ ଯୋଗଦେବାପାଇଁ ନିଷ୍କଭି ନେଇଛନ୍ତି ଗତ ଗୁରୁବାର ଦିନ କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକୁ ପତ୍ର ଲେଖି ସାନି ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ କୃଷି ବିଭାଗର ଯୁଗ୍ମ ସଚିବ ବିବେକ ଅଗ୍ରୱାଲ୍ ପୁଣି ଥରେ କହିଛନ୍ତି କୃଷକମାନଙ୍କ ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଆଲୋଚନା ମାଧ୍ୟମରେ ସମାଧାନ ନିମନ୍ତେ ସରକାର ସବୁବେଳେ ପ୍ରତିଶ୍ରତିବଦ୍ଧ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସମୟ ଓ ଦିନ ଧାର୍ଯ୍ୟ କରିବା ନିମନ୍ତେ ଶ୍ରୀ ଅଗ୍ରୱାଲ୍ କୃଷକ ସଙ୍ଗଠନଗୁଡ଼ିକୁ ଆହ୍ୱାନ କରିଥିଲେ

ବର୍ତ୍ତମାନର ପ୍ରଚଳିତ ଏମ୍ଏସ୍ପି ଯୋଜନା ଅନୁଯାୟୀ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର ଫସଲ କ୍ରୟ କରିବା କାରି ରଖିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି